ଚଳିତବର୍ଷ କରୋନା ମହାମାରୀର ଏହି ଘଡ଼ିସକ୍ଷି ମୁହ୍ରର୍ଉରେ ସାମାଜିକ ଦୂରତ୍ ପାଳନ କରି ଜନସାଧାରଣ ପରିବାର ସହ ଘରେ ରହି ଏହି ଦିବସ ପାଳନ କରିଛନ୍ତି ଚଳିତବର୍ଷର ବାର୍ତ୍ତା ହେଉଛି 'ଘରେ ଯୋଗ ଓ ପରିବାର ସହିତ ଯୋଗ'

ନିୟମିତ ଯୋଗାଭ୍ୟାସ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିବା ସହ ମାନସିକ ଶାନ୍ତି ମିଳିଥାଏ ଏକ ସୁସ୍ଚ ଓ ସମୃଦ୍ଧ ରାଷ୍ଟ ଗଠନରେ ଯୋଗର ଆବଶ୍ୟକତା ଯଥେଷ ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

ସାମାଜିକ ଦୂରତ୍ ନିୟମାବଳୀକୁ ପାଳନ ପୂର୍ବକ ଲୋକମାନେ ଘରେ ରହି ଯୋଗାଭ୍ୟାସ କରିଛନ୍ତି

ସ୍ୟପ୍ୟପରାଗ ରାହୁଗ୍ରସ୍ତ ସୂର୍ଯ୍ୟପରାଗ ଆକି ସଂଘଟିତ ହୋଇଯାଇଛି ରାକ୍ୟର ବିଭିନ୍ ପ୍ରାନ୍ତରେ ଏହି ପରାଗ ମେଘୁଆ ପାଗ ଯୋଗୁଁ ଦୃଶ୍ୟମାନ ହୋଇପାରି ନାହି

ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଜାମପାଲି କୁରମୁର ନିକଟରେ ଏକ ସଡ଼କ ଦୁର୍ଘଟଶାରେ ଜଶଙ୍କର ମୃତ୍ୟୁ ହୋଇଛି